ସେ କୋହାନ୍ଦବର୍ଗଠାରେ ଦଶମ ବ୍ରିକ୍ ଶିଖର ସମ୍ମିଳନୀରେ ଉଦ୍ବୋଧନ ଦେଇଛନ୍ତି

ପିଏମ୍ ବ୍ରିକ୍ସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଚତୁର୍ଥ ଶିଳ୍ପ ବିପ୍ଳବ ଦିଗରେ ଅଗ୍ରସର ହେବା ଉଦ୍ଦେଶ୍ୟରେ ଭାରତ ବ୍ରିକ୍ ରାଷ୍ଟ୍ରମାନଙ୍କ ସହ ଘନିଷ୍ଠ ସଂପର୍କ ରଖି କାର୍ଯ୍ୟ କରୁଛି

ସେ କହିଛନ୍ତି ଚତୁର୍ଥ ଶିଳ୍ପ ବିପ୍ଳବରେ ଧନ ଅପେକ୍ଷା ପ୍ରତିଭା ଅଧିକ ଗୁରୁତ୍ୱପୂର୍ଣ୍ଣ ହେବ ଯେଉଁଠାରେ ଅଧିକ ଦକ୍ଷତା ଏବଂ ଅସ୍ଥାୟୀ କାର୍ଯ୍ୟ ନିଯୁକ୍ତିର ନୂଆ ପରିମାପକ ହେବ ସେ କହିଛନ୍ତି ଶିବ୍ଧଭିତ୍ତିକ ଉତ୍ପାଦନ ନିର୍ମାଣ ଏବଂ ଡାଞ୍ଚା କ୍ଷେତ୍ରରେ ଏହା ମୌଳିକ ପରିବର୍ତ୍ତନ ଆଣି ପାରବ ସେ କହିଛନ୍ତି ସମାଜର ଅବହେଳିତ ବର୍ଗଙ୍କୁ ସଶକ୍ତ କରିବା ପାଇଁ ସେମାନଙ୍କୁ ଧନ୍ଦାମଳକ ଏବଂ ବୈଷୟିକ ଶିକ୍ଷା ପ୍ରଦାନ କରିବାକୁ ତାଙ୍କ ସରକାର ଅଧିକ ଗୁରୁତ୍ୱ ଦେଉଛନ୍ତି ଭବିଷ୍ୟତ ଆହ୍ୱାନର ମୁକାବିଲା ପାଇଁ ଯୁବପିଢ଼ିଙ୍କୁ ଅଧିକ ପ୍ରସ୍ତୁତ ରଖିବା ଉଦ୍ଦେଶ୍ୟରେ ଶିକ୍ଷାଦାନ ଏବଂ କୁଶଳ ବିକାଶ କ୍ଷେତ୍ରରେ ଦ୍ରତ ପରିବର୍ତ୍ତନ ଉପରେ ଶ୍ରୀ ମୋଦି ଗୁରୁତ୍ୱ ଆରୋପ କରିଛନ୍ତି

ଏହି ତିନିଦିନିଆ ଶିଖର ସମ୍ମିଳନୀ ବ୍ରିକୁ ବିଜ୍ନେସ୍ ଫୋରମ୍ ଫେଠକ ସହିତ ଗତକାଲିଠାରୁ ଆରମ୍ଭ ହୋଇଛି ସମ୍ମିଳନୀ ଅବସରରେ ଶ୍ରୀ ମୋଦି ଚୀନ୍ ରାଷ୍ଟ୍ରପତି ସି ଜିନ୍ପିଙ୍ଗ୍ ଓ ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁତିନ୍ଙ୍କ ସମେତ ଅନ୍ୟ ଅଂଶଗ୍ରହଣକାରୀ ରାଷ୍ଟ୍ର ମୁଖ୍ୟଙ୍କ ସହ ସାକ୍ଷାତ କରିବେ ତ୍ରିରାଷ୍ଟ୍ରୀୟ ଆଫ୍ରିକା ଗସ୍ତର ଅନ୍ତିମ ପର୍ଯ୍ୟାୟରେ ଶ୍ରୀ ମୋଦି ଗତକାଲି ସନ୍ଧ୍ୟାରେ ଦକ୍ଷିଣ ଆଫ୍ରିକାରେ ପହଞ୍ଚିଥିଲେ ପୂର୍ବର୍ ସେ ର୍ତ୍ତଆଣ୍ଡା ଓ ଉଗାଣ୍ଡା ଗସ୍ତ କରିଥିଲେ

ଏହି ବିଲ୍ରେ ଚୋରାଚାଲାଣକୁ ରୋକିବା ଚାଲାଣ ପିଡ଼ିତଙ୍କୁ ଉଦ୍ଧାର କରିବା ଏବଂ ପୁନଃବାସ ଯୋଗାଇବା ସହ ଏହିଭଳି ମାମଲା ଗୁଡ଼ିକର ବିଚାର ପାଇଁ ଜାତୀୟ ମାନବ ଚାଲାଣ ନୀରୋଧ ବ୍ୟରୋ ଗଠନର ବ୍ୟବସ୍କା ରହିଛି ଜିଲ୍ଲାସ୍ତରରେ ମାନବଚାଲାଣ ନିରୋଧି ୟୁନିଟ୍ମାନ ସ୍ଥାପନ କରି ଏହି ସବୁ ଘଟଣାର ତଦନ୍ତ ପ୍ରତିରୋଧ ଉଦ୍ଧାର ତଥା ପୀଡ଼ିତ ଓ ସାକ୍ଷୀମାନଙ୍କୁ ସୁରକ୍ଷା ପ୍ରଦାନ କରିବା ଦିଗରେ କାର୍ଯ୍ୟ କରାଯିବାର ମଧ୍ୟ ବ୍ୟବସ୍ଥା ରହିଛି ଏହି ବିଲ୍ ଉପରେ ଅନୁଷ୍ଠିତ ଆଲୋଚନାର ଉତ୍ତର ଦେଇ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ମନେକା ଗାନ୍ଧି କହିଛନ୍ତି ଏହି ବିଲ୍ରେ ଏକ ଅନୁକମ୍ପା ମୂଳକ ଆଭିମୁଖ୍ୟ ରହିଛି ଏବଂ ଏହା ପୀଡ଼ିତ କୈନ୍ଦ୍ରିକ ଗୃହରେ ଏହି ବିଲ୍ ଉପସ୍ଥାପନ କରି ଶ୍ରୀମତୀ ଗାନ୍ଧି କହିଥିଲେ ମାନବ ଚୋରା ଚାଲାଣ ସଂଗଠିତ ଓ ଅଦୃଶ୍ୟ ଅପରାଧ ଏବଂ ପ୍ରଚଳିତ ଆଇନ୍ ଏହି ଭଳି ଅପରାଧକୁ ନିୟନ୍ତ୍ରଣ କରିବାରେ ଅକ୍ଷମ

ସେ ଆହୁରି କହିଛନ୍ତି ଯେ ବର୍ତ୍ତମାନ ସୁଦ୍ଧା ଭିସା କାର୍ଯ୍ୟସ୍ତଚୀରେ କୌଣସି ବ୍ୟାପକ ପରିବର୍ତ୍ତନ କରାଯାଇ ନାହିଁ

ସେ ଆହୁରି ସୂଚନା ଦେଇ କହିଛନ୍ତି ଯେ ଚଳିତବର୍ଷ ସେପ୍ଟେମ୍ବରରେ ହେବାକୁ ଥିବା ବୈଦେଶିକ ବ୍ୟାପାର ଏବଂ ପ୍ରତିରକ୍ଷା ମନ୍ତ୍ରଣାଳୟ ସ୍ତରୀୟ କଥାବାର୍ତ୍ତା ସମୟରେ ଏହି ପ୍ରସଙ୍ଗକ୍ତ ଆଲୋଚନା ପରିସରଭ୍ରକ୍ତ କରାଯିବ ଏଲ୍ଏସ୍ ଏସ୍ସି ଏସ୍ଟି ଅନୁସ୍ଚିତ କାତି ଏବଂ ଜନଜାତି ଅତ୍ୟାଚାର ନିରୋଧ ଆଇନ୍ର ଲଘୁକରଣ କରାଯିବ ନାହିଁ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ଦୋହରାଯାଇଛି ଆଜି ଲୋକସଭାରେ ପ୍ରଶ୍ନୋତ୍ତର କାଳରେ ଏକ ପ୍ରଶ୍ନର ଉତ୍ତର ଦେଇ କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ଅନନ୍ତ କୁମାର କହିଛନ୍ତି ଯେ ଏହି ଆଇନ୍ରେ ଏପରିକି କମା କିୟା ଫୁଲ୍ଷପ୍ରେ ପରିବର୍ତ୍ତନ କରାଯିବ ନାହିଁ ପୂର୍ବରୁ କଂଗ୍ରେସ ନତୋ ମଲ୍ଲିକାର୍ଚ୍ଚୁନ ଖଡ଼ଗେ ବିଶ୍ୱବିଦ୍ୟାଳୟ ଗୁଡ଼ିକରେ ଅନୁସୂଚିତ କାତି କନଜାତି ଏବଂ ପଛୁଆବର୍ଗଙ୍କ ଚାକିରିରେ ପଦୋନ୍ନତି ଏବଂ ନିଯୁକ୍ତି ପ୍ରସଙ୍ଗ ଉତ୍ଥାପନ କରି କହିଥିଲେ ଯେ ଏହି ତିନି ଶ୍ରେଣୀ ପ୍ରତି କୋର୍ଟ ନିର୍ଦ୍ଦେଶ କ୍ରମେ ସଂରକ୍ଷଣରେ ହ୍ରାସ କରାଯିବ ସଂସଦୀୟ ବ୍ୟାପାର ମନ୍ତ୍ରୀ ଅନନ୍ତ କୁମାର କହିଛନ୍ତି ଯେ ଅନୁସୂଚିତ କାତି ଜନକାତି ଏବଂ ପଛ୍ରଆବର୍ଗଙ୍କ କଲ୍ୟାଣ ପାଇଁ ସରକାର ପ୍ରତିଶ୍ରତିବଦ୍ଧ ସରକାର ଏହି ବିଷୟକୁ ଗୁରୁତ୍ୱର ସହ ବିଚାର କରୁଚନ୍ତି ଏବଂ ଏଥିନେଇ ସ୍ରପ୍ରିମ୍କୋର୍ଟରେ ସ୍ୱତନ୍ତ ଅବକାଶ ଯାଚିକା ଦାଖଲ କରାଯିବ ବୋଲି ସେ କହିଚ୍ଛନ୍ତି କାର୍ଗିଲ୍ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଉପରାଷ୍ଟ୍ରପତି ଏମ୍ ଭେଙ୍କୟା ନାଇଡ଼ୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି କାର୍ଗିଲ୍ ବିଜୟ ଦିବସ ଅବସରରେ କାର୍ଗିଲ୍ ଯୁଦ୍ଧର ଶହୀଦ୍ମାନଙ୍କୁ ଶ୍ରଦ୍ଧାଞ୍ଚଳୀ ଜଣାଇବାରେ ସମଗ୍ର ରାଷ୍ଟ୍ରର ନେତୃତ୍ୱ ନେଇଛନ୍ତି

ରାଷ୍ଟ୍ରପତି କହିଛନ୍ତି କାର୍ଗିଲ୍ ବିଜୟ ଦିବସରେ ପ୍ରତିଟି ଭାରତୀୟ ସେନାର ବୀରତ୍ୱ ଏବଂ ସାହସକ୍ ସମ୍ମାନ ପ୍ରଦାନ କରିଥାଏ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଅପରେସନ୍ ବିଜୟ ସମୟରେ ଯେଉଁମାନେ ଦେଶ ସେବାରେ ପ୍ରାଣବଳୀ ଦେଇଛନ୍ତି ସେମାନଙ୍କ ପ୍ରତି ସମଗ୍ର ରାଷ୍ଟ୍ର ଆଜି କୃତଜ୍ଞ ଏହି ଅପରେସନ୍ କାଳରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ନେତୃତ୍ୱର ସେ ସ୍କରଣ କରିଛନ୍ତି ଏହି ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀଥାରମନ୍ ଇଣ୍ଡିଆ ଗେଟ୍ ସ୍ଥିତ ଅମର୍ ଯବାନ୍ କ୍ୟୋତି ନିକଟରେ ଶହୀଦ୍ମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଛନ୍ତି ଏହି ଅବସରରେ ସେ ଗଣମାଧ୍ୟମକୁ କହିଛନ୍ତି ଦେଶ ମାତୃକାର ରକ୍ଷା ପାଇଁ ପ୍ରାଣବଳୀ ଦେଇଥିବା ଶହୀଦ୍ ଯବାନ୍ମାନଙ୍କ ନିକଟରେ ଦେଶ ଚୀର କୃତଜ୍ଞ ସେନା ମୁଖ୍ୟ ଜେନେରାଲ୍ ବିପିନ୍ ରାଓତ୍ ବାୟୁସେନା ମୁଖ୍ୟ ମାର୍ଶାଲ୍ ବିରେନ୍ଦ୍ର ସସିଂ ଏବଂ ନୌବାହିନୀ ମୁଖ୍ୟ ଆଡ୍ମିରାଲ୍ ସୁନିଲ୍ ଲାମ୍ବା ପ୍ରମୁଖ ଏଥିରେ ଉପସ୍ଥିତ ଥିଲେ

ନର୍ଦନ୍ ଆର୍ମି କମାଣ୍ଡର୍ ଲେଫ୍ଟନାଣ୍ଟ ଜେନେରାଲ୍ ରନ୍ବୀର ସିଂ ଦ୍ରାସ୍ ଯୁଦ୍ଧ ସ୍ୱାଧିକରଣଠାରେ ଗଣମାଧ୍ୟମକୁ ଏକଥା କହିଛନ୍ତି

ରମଣ ମାଗାସେସେ ପୁରସ୍କାର ପ୍ରତିଷ୍ଠାନ ପକ୍ଷର୍ କୃହାଯାଇଛି ଯେ ଶ୍ରୀ ଭତୱାନୀ ଭାରତର ଅନଗ୍ରସର ନିସ୍ୱ ଜନତାଙ୍କ କଲ୍ୟାଣ ପାଇଁ ଅଦମ୍ୟ ସାହସର ସହ ସହାନୁଭୂତି ମୂଳକ କାର୍ଯ୍ୟ କରିଛନ୍ତି

ରାଜନାଥ ସ୍ୱରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂ ଆଜି କାରଗିଲ୍ ଯୁଦ୍ଧର ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇବା ସହିତ କହିଛନ୍ତି ଆଜିର ଦିବସରେ ପ୍ରତିଟି ନାଗରିକର ମନ ଗବ ଗୌରବ ଓ ସମ୍ମାନରେ ଭରି ଉଠିଛି ନୁଆଦିଲ୍ଲୀରେ ଅନୁଷ୍ଠିତ ଦୁଇଦିନିଆ ଯୁବ ପୁଲିସ୍ ଅଧିକ୍ଷକଙ୍କ ସମ୍ମିଳନୀରେ ସେ ଉଦ୍ବୋଧନ ଦେଇଛନ୍ତି ସେ କହିଛନ୍ତି କଟିଳତାପୂର୍ଣ୍ଣ ଅପରାଧ ଆହ୍ୱାନର ମୁକାବିଲା ପାଇଁ ପୁଲିସ୍ ଅପରାଧ ଓ ଅପରାଧିର ତଦାରଖ ଓ ସମୀକ୍ଷା କଲାବେଳେ ନିରନ୍ତର ଭାବେ ଆଧୁନିକଜ୍ଞାନ କୌଶଳ ଓ ଆଧୁନିକ ଅସ୍ତ୍ରଶସ୍ତ୍ରର ଆବଶ୍ୟକ କରୁଛି